ମଙ୍ଗଳବାର ଦିନ ଭୋଟ୍ ଗ୍ରହଣ ହେବ

ଆକ୍ଟିର ଆଉ ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ଭେଟିବ

ଏହା ସମ୍ବନ୍ଧୀୟ ସମସ୍ତ ବିଷୟକୁ ହଟେଇ ନେଇ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ବାଚନ କମିଶନ୍ ୱେବ୍ ସିରିଜ୍ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛି କ୍ୟାମ୍ପେନିଂ ତୂତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି

ରାଜନୈତିକ ଦଳଗୁଡ଼ିକର ନେତାମାନେ ଦେଶର ବିଭିନ୍ନ ଭାଗରେ ର୍ୟାଲି ଓ ରୋଡ୍ ଶୋ'ମାନ କର୍ତ୍ଥନ୍ତି ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପି କ୍ଷମତାକୁ ଫେରିଲେ ଭାରତ ବାଙ୍ଗଲାଦେଶ ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ଏନ୍ଡିଏ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ସେ କହିଛନ୍ତି ସୀମାରେ ତାରବାଡ଼ ଦିଆଯିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ କ୍ଷମତାକୁ ଫେରିଲେ ନାଗରିକ ସଂଶୋଧନ ଆଇନ୍ ପାର୍ଲାମେଷ୍ଟରେ ପାସ୍ କରାଯିବ ଶ୍ରୀ ମୋଦି କହିଛନ୍ତି ଦେଶର ବିକାଶ ମଡେଲ୍ରେ ସମସ୍ତଙ୍କୁ ସୁରକ୍ଷା ଓ ସମ୍ମାନ ମୁଖ୍ୟ ବିଷୟ ରହିବ ପଣ୍ଟିମବଙ୍ଗର ତୃଣମୂଳ ନେତୃତ୍ୱାଧୀନ ସରକାରଙ୍କର ସମାଲୋଚନା କରି ସେ କହିଛନ୍ତି ରାଜ୍ୟରେ କୌଣସି ବିକାଶ କାର୍ଯ୍ୟ କରାଯାଇ ନାହିଁ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାର ବୁନିଆଦ୍ପୁରଠାରେ ଆଜି ସକାଳେ ଏକ ନିର୍ବାଚନ ର୍ୟାଲିରେ ସେ ଏହା କହିଛନ୍ତି ପରେ ବିହାରର ଫୋରବସ୍ଗଞ୍ଜଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ କ୍ଷମତାକୁ ଫେରିଲେ ସଂରକ୍ଷଣରେ ହେରଫେର କରାଯିବ ବୋଲି ବିରୋଧୀ ଦଳମାନେ ଭୟ ଓ ମିଥ୍ୟା ପ୍ରଚାର କରୁଛନ୍ତି ସେ କହିଛନ୍ତି ଦୁର୍ନୀତି ବଂଶଗତ ରାଜନୀତି ଗରିବମାନଙ୍କ ନାମରେ ଲୁଟ୍ ଏବଂ ଜାତି ଓ ଧର୍ମ ଭିଭିକ ରାଜନୀତିର ଲୋପ ହେବ

ବିହାରର ସପଉଲ୍ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ଯୁବକମାନଙ୍କ ପାଇଁ ରେକର୍ଡ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବିଭ୍ରାନ୍ତ କରିଛନ୍ତି ବିହାରରେ ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସପଉଲ ଓ ମାଧେପୁରାଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଖଗରିଆ ଓ ମାଧେପୁରାଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ସୀମାଚଳ ଅଞ୍ଚଳରେ କେତେକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ମୁଖ୍ୟ କୀତନ ରାମ ମାନ୍ଝି ଓ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶୱାହା ମହାମେଣ୍ଟ ସପକ୍ଷରେ ମତଦାନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ଏଲ୍ଜେପି ସଭାପତି ରାମବିଳାଶ ପାଶ୍ଚାନ ମଧ୍ୟ ଏନ୍ଡିଏ ପ୍ରାର୍ଥୀମାନଙ୍କ ସପକ୍ଷରେ ଖଗରିଆ ଓ ମାଧେପୁରାଠାରେ ନିର୍ବାଚନ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟରମାନଙ୍କୁ ଆକୁଷ୍ଠ କରିବା ପାଇଁ ଯଥା ସାଧ୍ୟ ଉଦ୍ୟମ ଚଳାଇଛନ୍ତି ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁରାଦାବାଦଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ବିଜେପି ସରକାର ଜନସାଧାରଣ ଓ ଦେଶର ନିରାପତ୍ତା ପାଇଁ କାର୍ଯ୍ୟ କରୁଥିବାର କହିଛନ୍ତି ସେ ଫର୍ଖବାଦ୍ ଓ କନଉଜ୍ଠାରେ ମଧ୍ୟ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଓ ବିଏସ୍ପି ମୁଖ୍ୟ ମାୟାବତୀ ରାମପୁରଠାରେ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାଜ ବବର ଓ ପ୍ରମୋଦ ତିୱାରୀ ଯଉନ୍ପୁର ସୁଲତାନପୁର ଓ ଆମେଠୀରେ ପ୍ରଚାର କରିଛନ୍ତି

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଆଙ୍କି ସକାଳେ ୱାୟାନାଡ୍ରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ମନନ୍ତବାଡ଼ିଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଜେପି ସରକାର ଦେଶର କୃଷକ ଓ ଆଦିବାସୀମାନଙ୍କ ପ୍ରତି ଅବହେଳା କରିଛି କଂଗ୍ରେସ କ୍ଷମତାକୁ ଆସିଲେ ନ୍ୟାୟ ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କୁ ମୌଳିକ ଆୟ ଯୋଗାଇ ଦିଆଯିବ

ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କନୌର୍ଠାରେ ଏଲ୍ଡିଏଫ୍ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିଛନ୍ତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍ ନଷ୍ଟ ହେବା ଯୋଗୁଁ ସେଠାରେ ପୁନଃ ମତଦାନ ହୋଇଛି

କଂଗ୍ରେସ ଆମ୍ ଆଦମୀ ପାର୍ଟି ସହ କୌଣସି ସ୍ଥାନରେ ମେଣ୍ଟ କରିବ ନାହିଁ ବୋଲି କହିବା ପରେ ଆମ୍ ଆଦମୀ ପାର୍ଟି ଏହି ଘୋଷଣା କରିଛି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ କହିଛନ୍ତି ଦିଲ୍ଲୀରେ କଂଗ୍ରେସକୁ ତିନୋଟି ଆସନ ଛାଡ଼ିଦେବା ଅର୍ଥ ବିଜେପିକୁ ତିନୋଟି ଆସନ ଛାଡ଼ି ଦିଆଗଲା ବୋଲି ଧରିନିଆ ଯିବ

କୋର୍ଟ୍ ଡିଫେନ୍ସ ଏଜେଣ୍ଟ ଅଗଷ୍ଟା ଓ୍ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ଗିରଫ୍ ହୋଇଥିବା ପ୍ରତିରକ୍ଷା ଏଜେଣ୍ଟ ସୁଶେନ ମୋହନ ଗୁପ୍ତାଙ୍କ ଜାମିନ୍ ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରିଛନ୍ତି ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ତାଙ୍କୁ କ୍ରାମିନ୍ ଦେବାକୁ ମନା କରିଦେଇଛନ୍ତି ତାଙ୍କର ବିଚାର ବିଭାଗୀୟ ହାଜତର ମିଆଦ ଆଜି ପୁରି ଯାଉଛି ଓ ତାଙ୍କର ହାଜତରେ ରହଣୀ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ

ଗୁପ୍ତା ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଓ ପ୍ରମାଣ ନଷ୍ଟ କରୁଥିବାର ମଧ୍ୟ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦୋଷାରୋପ କରିଛି କଳାଧନ ନିବାରଣ ଆଇନ୍ରେ ଗୁପ୍ତାଙ୍କୁ ଗିରଫ୍ କରାଯାଇଥିଲା ବିଜେପି ରାହୁଲ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାଙ୍କର କାତୀୟତା ଶିକ୍ଷାଗତ ଯୋଗ୍ୟତା ଓ ସମ୍ପଭିର ବିସ୍ତୃତ ବିବରଣୀ ବିଷୟରେ ଜଣାଇବାକୁ ବିଜେପି ତାଙ୍କୁ କହିଛି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଜିଭିଏଲ୍ ନରସିହ୍କା ରାଓ କହିଛନ୍ତି ଶ୍ରୀ ଗାନ୍ଧି ତାଙ୍କର ଆଫିଡେବିଟ୍ରେ ବିଭିନ୍ନ କଥା ଲେଖିଥିବାରୁ ଦେଶ ଏସବୁ ଜାଣିବାକୁ ଚାହେଁ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଭିନ୍ନ ଭିନ୍ନ ଜିନିଷ ଥିବାର ସେ କହିଛନ୍ତି କଂଗ୍ରେସ ପିଏମ୍ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ବିମୁଦ୍ରିକରଣ ଓ ଜିଏସ୍ଟି ଲାଗୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ତୀବ୍ର ସମାଲୋଚନା କରିଛନ୍ତି ଏନ୍ଡିଏ ସରକାର ଦୁଇଟି ବ୍ୟବସାୟୀକ ସଂସ୍ଥାକୁ ଅନେକ ବ୍ୟବସାୟୀକ ସୁବିଧା ପ୍ରଦାନ କରିଥିବାର ସେ ଦୋଷାରୋପ କରିଛନ୍ତି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଅନେକ ରାଷ୍ଟ୍ରାୟତ ଉଦ୍ୟୋଗ ଯେଉଁ କ୍ଷତିର ସମ୍ମୁଖୀନ ହୋଇଛନ୍ତି ସେଥିପାଇଁ ବିଜେପି ନେତୃତ୍ୱର ସରକାର ଦାୟୀ ସିକେଆଇ ଗୋଗୋଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ମାନ୍ସମ୍ମାନ ଜଣେ ବିଚାରପତିଙ୍କର ବଡ଼ ସମ୍ପଦ ପ୍ରଧାନ ବିଚାରପତି ଏକ ସ୍ୱତନ୍ତ୍ର ଶୁଣାଣିରେ ଏହା କହିଛନ୍ତି ତାଙ୍କ ସହ ଜଷ୍ଟିସ୍ ଅରୁଣ ମିଶ୍ର ଓ ସଂଜୀବ ଖାନ୍ନା ତାଙ୍କ ବିରୁଦ୍ଧରେ ଏକ ଯୌନ ନିର୍ଯାତନା ମାମଲାରେ ଶୁଣାଶି କର୍ତ୍ତିଲେ ଜଣେ ମହିଳା ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ ପ୍ରଧାନ ବିଚାରପତି କହିଛନ୍ତି ଯୌନ ନିର୍ଯାତନାର ଅଭିଯୋଗ ଲଗାଇ ଜଣେ ବିଚାରପତିଙ୍କର ମାନସମ୍ମାନ ପ୍ରତି ଯଦି ଆଞ୍ଚ ଅଣାଯିବାକୁ ପ୍ରଚେଷ୍ଟା କରାଯାଏ ତେବେ କୌଣସି ବ୍ୟକ୍ତି ବିଚାରପତି ପଦ ଅଳଙ୍କୃତ କରିବାକୁ ଆଗେଇ ଆସିବେ ନାହିଁ ତାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲାକୁ ଅବିଶ୍ୱସନୀୟ ବୋଲି ଦର୍ଶାଇ କଷ୍ଟିସ୍ ଗୋଗୋଇ କହିଛନ୍ତି ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି

ଆକ୍ରି ଆଉ ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ଭେଟିବ